ଗତକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ଘକ୍ଷତାରେ ଅନୁଷ୍ଠିତ ରାକ୍ୟ ଷ୍ଟାର୍ଟ ଅପ୍ ପରିଷଦର ବୈଠକରୁ ଏହା ଜଣାପଡ଼ିଛି ରାଜ୍ୟରେ ଷ୍ଟାର୍ଟ ଅପ୍ ଅଗ୍ରଗତିର ସମୀକ୍ଷା କରି ଶ୍ରୀ ତ୍ରିପାଠୀ ଷ୍ଟାର୍ଟ ଅପ୍ ପରିବେଶକୁ ଅଧିକ କ୍ରିୟାଶୀଳ ଓ ଫଳପ୍ରସ୍ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି

ତୃତୀୟ ଥରପାଇଁ ପୂର୍ବତଟ ରେଳବାଇ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛି

ଆଗଧାଡ଼ିର କରୋନା ଯୋଦ୍ଧାଙ୍କ କର୍ଉବ୍ୟନିଷ୍ଠା ଉପରେ ଫିଲ୍କଟି ଆଧାରିତ

କିଲ୍ଲାରେ ଏକ ସପ୍ତାହ ଧରି ଚାଲିଥିବା କାଳୀପ୍ଟଜା ମହୋହବ ନିରାଡମ୍ୟର ଭାବେ ପାଳନ କରାଯିବା ସହ ଚଣ୍ଡୀପାଠ ଗୀତାଯଙ୍କ ଆଦି ଅନୁଷ୍ଠିତ ହେଉଛି